ପରେ ସେ ଜେଲ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୃଭିରେ ମାଲ୍ୟାର୍ପଣ କରିବେ ମଧ୍ଧାହ୍ବ ସମୟରେ ଶ୍ରୀ ଶାହା ସିଟି ଷେସନ୍ ସ୍ଥିତ ଜୟଗୁର ମନ୍ଦିର ପାଖ ପଡ଼ିଆରେ କାର୍ଯ୍ୟକର୍ତା ସମାବେଶରେ ଉଦବୋଧନ ଦେବେ

ଏଥି ସହିତ ଖଣିଜ ଅଞ୍ଞଳରେ ଭୂତଳ ଜଳ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀ ମଧ ଏହି କାର୍ଯ୍ୟର ଓ୍ୱେବ୍ସାଇଟ୍ ଅପ୍ଟୁଡେଟ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି

ଘଟଣା ସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ସେଠାରୁ ବିପୁଳ ପିରମାଣର ମାଓ ସାମଗ୍ରୀ ଜବତ କରାଯାଇଛି

ସେହିପରି ହଳଦି ଗ୍ରାମରେ ମଡେଲ ଗୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକାପିତ କରିଥିଲେ

ଏହି ଗୋଷୀ ସ୍ୱାସ୍ଥ୍ୟ କେନ୍ଦରେ ଡାକ୍ତରଙ୍କ ଅଭାବ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତୀ ଶ୍ରୀ ମାଝୀ ସୂଚନା ଦେଇଥିଲେ

ଗତକାଲି ଫାଇନାଲ୍ରେ ବିଜୟୀ ଦଳ ଭଦ୍ରକ ଚରମ୍ମା ଏକାଡେମୀକୁ ପରାସ୍ତ କରି ହିଙ୍ଙ୍ଳା କପ୍ ହାସଲ କରିଛି ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ବିଶାଳ କରଙ୍ଙ୍ ଫାଇନାଲ୍ରେ ଶ୍ରେଷ୍ ଏବଂ ବିନାୟକ ମହାନ୍ତିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଷ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି